ପିଏମ୍ ଗୁଜରାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ୍ର ସୁରତ୍ ଏବଂ ଦାଣ୍ଡି ଗସ୍ତରେ ଯିବେ ସୁରତ୍ ବିମାନ ବନ୍ଦରର ଟର୍ମିନାଲ୍ ବିଲ୍ଡିଙ୍ଗ୍ର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାାସ କରିବେ

ଏହି ବିଲ୍ଡିଂ ପରିବେଶ ଅନୁକୂଳ ଡାଞ୍ଚାରେ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ସୌରଶକ୍ତି ଏବଂ ଏଲ୍ଇଡି ଆଲୋକ ବ୍ୟବସ୍ତା କରାଯିବ

ସୁରତ୍ଠାରେ ପ୍ରଧାନମନ୍ତ୍ରୀ ନିୟୁ ଇଣ୍ଡିଆ ୟୁଥ୍ କନ୍କ୍ଲେଭ୍ରେ ଯୁବକମାନଙ୍କ ସହ ଭାବ ବିନିମୟ କରିବା ପରେ ରସିଲାବେନ୍ ସେବନ୍ତୀଲାଲ୍ ଶାହ ଭେନର୍ ହସ୍କିଟାଲ୍କୁ ଉଦ୍ଘାଟନ କରିବେ ପରେ ଶ୍ରୀ ମୋଦି ଦାଣ୍ଡିଠାରେ ଲବଣ ସତ୍ୟାଗ୍ରହ ସ୍କାରକୀକୁ ଲୋକାର୍ପଣ କରି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ପିଏମ୍ ଗାନ୍ଧି ଆକି କାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ଏହି ଦିବସଟି ଶହୀଦ୍ ଦିବସ ନାମରେ ପରିଚିତ ସମଗ୍ର ରାଷ୍ଟ୍ର ଏହି ଅବସରରେ ମହାତ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଆଜି ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ନୁଆଦିଲ୍ଲୀର ରାଜଘାଟସ୍ଥିତ ଗାନ୍ଧି ସମାଧି ସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଓ ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି

ଦୀର୍ଘଦିନର ଅସ୍ରସ୍ଥତା ପରେ ଗତକାଲି ନ୍ନଆଦିଲ୍ଲୀରେ ତାଙ୍କର ପରଲୋକ ଘଟିଥିଲା

ସେ କେନ୍ଦ୍ରରେ ରେଳବାଇ ଯୋଗାଯୋଗ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ତାଙ୍କ ସମ୍ମାନାର୍ଥେ ବିହାର ସରକାର ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫର୍ଷାଣିଜ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଚ୍ଛନ୍ତି ସୁମିତ୍ରା ଅଲ୍ ପାର୍ଟି ଲୋକସଭା ବାଚସ୍କତି ସ୍ୱମିତ୍ରା ମହାଜନ ସଂସଦର ଆସନ୍ତା ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ଆଜି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଏହି ବୈଠକ ଅବସରରେ ଶ୍ରୀମତୀ ମହାଜନ ଲୋକସଭାକୁ ସୁରୁଖୁରୁରେ ଚଳାଇବାପାଇଁ ସବୂ ଦଳର ନେତାଙ୍କ ସହଯୋଗ ଲୋଡ଼ିବେ ଆସନ୍ତାକାଲିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି

ଆସନ୍ତା ଶୁକ୍ରବାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ସଂସଦରେ ଉପସ୍ଥାପିତ ହେବ

ପ୍ରଭୁ ଗୋଲ୍ଡ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଦେଶର ସ୍ୱର୍ଷନୀତି ଖୁବ୍ ଶୀଘ୍ର ଆରମ୍ଭ କରାଯିବ ଏଥିପାଇଁ ନୀତି ଆୟୋଗ ଏବଂ ଅନ୍ୟାନ୍ୟ ସମ୍ପୁକ୍ତ ପକ୍ଷଙ୍କ ସହ ଆଲୋଚନା ଚାଲିଛି ଗତକାଲି ମୁମ୍ୟାଇଠାରେ ସ୍ୱର୍ଷ ଓ ମାଣିକ୍ୟ ପଥର ବ୍ୟବସାୟ ପରିଷଦର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରଭୁ କହିଛନ୍ତି ସାଂସ୍କୃତିକ ଦୃଷ୍ଟିକୋଣର୍ ଭାରତୀୟମାନଙ୍କର ସୁନା ସହ ସମ୍ପର୍କ ନିବିଡ଼ ତେଣୁ ଭାରତୀୟମାନେ ବିଶ୍ୱରେ ସର୍ବାଧିକ ସୁନା ବ୍ୟବହାର କରନ୍ତି ଏହି ପରିଷଦ ନ୍ତନ ନିଯୁକ୍ତି ସୃଷ୍ଟି କରିବା ସହ ଦେଶର ଆର୍ଥକ ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ଇଣ୍ଡିଆ କିରଗୀଜ୍ ଆତଙ୍କବାଦର ମୁକାବିଲା ସହ ଯୁବସମାଜକୁ ମୌଳବାଦୀ ପଥରୁ ନିବୃତ୍ତ କରିବାକୁ ମିଳିତ ଭାବେ କାର୍ଯ୍ୟ କରିବାପାଇଁ ଭାରତ ଓ କିରଗୀଜ୍ଞାନ ଏକମତ ହୋଇଛନ୍ତି ଗତକାଲି ନ୍ତଆଦିଲ୍ଲୀରେ କିରଗୀଜ୍ସ୍ତାନର ବୈଦେଶିକ ମନ୍ତ୍ରୀ ଚିଙ୍ଗିକ୍ ଆଜ୍ମାଟୋଭିଜ୍ ଆଇଦର୍ବେକଭ୍ ଓ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ କଥାବାର୍ତ୍ତାବେଳେ ଏହି ଦୁଇ ପ୍ରସଙ୍ଗ ଉପରେ ଉଭୟ ଦେଶ ଏକମତ ହୋଇଛନ୍ତି ସାଙ୍ଘାଇ ସହଯୋଗ ପ୍ରତିଷ୍ଠାନ ଏବଂ ମିଳିତ କାତିସଂଘ ବ୍ୟବସ୍ଥା ଅନୁସାରେ ଦ୍ୱିପକ୍ଷୀୟ ସହଯୋଗ ବଜାୟ ରଖିବାକୁ ଉଭୟ ନେତା ମଧ୍ୟ ସହମତ ହୋଇଛନ୍ତି

ଏହା ହୋଇପାରିଲେ ସରକାରଙ୍କଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଲୋକଙ୍କ ପାଖରେ ସହଜରେ ସୂଚନା ପହଞ୍ଚପାରିବ ବୋଲି ସେ କହିଛନ୍ତି କାଲି ଲକ୍ଷ୍ନୌଠାରେ ଆକାଶବାଣୀ ଦୂରଦର୍ଶନ ଏବଂ ବିଓସିର କାର୍ଯ୍ୟ ସମୀକ୍ଷା କରିବାବେଳେ ସେ କହିଛନ୍ତି ବିଭିନ୍ନ ସରକାରୀ ମାଧ୍ୟମ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ରହିଲେ ଏହା ଆହୁରି ଭଲ କାମ କରିପାରିବ କ୍ୟୁମେଳା ଭଳି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି ବୋଲି ସେ କହିଥିଲେ

ଏହି ସମୟ ମଧ୍ୟରେ ପଡ଼ୋଶୀ ଚୀନ୍ର ସ୍ଥାନ ଅଧିକ ତଳକୁ ଖସିଯାଇଛି

ଏହି ତାଲିକାରେ ଡେନ୍ମାର୍କ ପ୍ରଥମ ଓ ନ୍ୟୁଜିଲ୍ୟାଶ୍ଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସୋମାଲିଆ ସିରିଆ ଓ ଦକ୍ଷିଣ ସ୍ୱଦାନ୍ ତାଲିକାର ଶେଷରେ ରହିଛନ୍ତି

ତାଙ୍କ ସହିତ ଭାରତୀୟ ପ୍ରତିପକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଆଜି ଏହି ପ୍ରତିନିଧ୍ୟ ଦଳ ବାଘ୍ଲିହାର୍ କାଲ୍ନଇ ଓ ରତଲ୍ରେ ନିର୍ମାଣାଧୀନ ଡ୍ୟାମ୍ ଅଞ୍ଚଳ ବୁଲି ଦେଖିବେ ଚେନାବ୍ ଉପରେ ଏକାଧିକ ଜଳଭଣ୍ଡାର ନିର୍ମିତ ହେବା ଫଳରେ ପାକିସ୍ତାନରେ ଜଳ ସଙ୍କଟ ସୃଷ୍ଟି ହେବ କି ନାହିଁ ତାହା ଅନୁଧ୍ୟାନ କରିବାପାଇଁ ପାକିସ୍ତାନୀ ଦଳ ଆସିଛି ଭାରତ ପାକ୍ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଏହି ପ୍ରତିନିଧି ଦଳ ଭାରତ ଗସ୍ତରେ ଅଛନ୍ତି

ଏକ ପୁଲିସ୍ ଡିଆଇଜି କାର୍ଯ୍ୟାଳୟରେ ଅତର୍କିତ ଭାବେ କେତେଜଣ ଆତ୍କଘାତୀ ବିସ୍ଫୋରଣକାରୀ ପଶିଯାଇ ଏହି କାଣ୍ଡ ଘଟାଇଛନ୍ତି ଏହି ଘଟଣା ପଛରେ କେଉଁ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବାଘେଲା ଏନ୍ସିପି ଗୁଜରାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂ ବାଘେଲା ଏନ୍ସିପିରେ ଯୋଗ ଦେଇଛନ୍ତି ଅହମ୍ମଦାବାଦଠାରେ ଗତକାଲି ସେ ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ ଏବଂ ସାଂସଦ ପ୍ରଫୁଲ୍ଲ ପଟେଲ୍ଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଯୋଗଦେବା ଠିକ୍ ପରେ ପରେ ଶ୍ରୀ ବାଘେଲା ଏନ୍ସିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦ ପାଇଥିବା ଜଣାପଡ଼ିଛି

ନୂଆଦିଲ୍ଲୀରେ ଆୟୋଜିତ ଏକ ଉହବରେ ସାହିତ୍ୟ ଏକାଡେମୀର ସଭାପତି ଚନ୍ଦ୍ରଶେଖର କମ୍ବର୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି

ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ଚତୁର୍ଥ ମ୍ୟାଚ୍ରେ ମୁକାବିଲା ହେବ

ଏହି ସଂସ୍କରଣରେ ପ୍ରଥମ ଥରପାଇଁ ପୁରୁଷ ଏବଂ ମହିଳା ଟୁର୍ଣ୍ଣାମେଣ୍ଟ ଗୋଟିଏ ବର୍ଷ ମଧ୍ୟରେ ଗୋଟିଏ ଦେଶରେ ଖେଳାଯିବାକୁ ସ୍ଥିର ହୋଇଛି